ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ମୁକାବିଲାର ଦୀର୍ଘସୂତ୍ରୀ ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଛି

ଅନ୍ୟପକ୍ଷରେ ରାକ୍ୟସରକାରଙ୍କ ବିପର୍ଯ୍ୟ ପରିଚାଳନା ଦକ୍ଷତା ପ୍ରସ୍ତୁତି ଓ ପ୍ରଶମନ ପାଇଁ ସମୟୋପଯୋଗୀ ପଦକ୍ଷେପକୁ କେନ୍ଦୀୟ ଟିମ୍ ପ୍ରଶଂସା କରିଛନ୍ତି

ଏହି ଜିଲ୍ଲାଗୁଡ଼ିକ ହେଲା ଗଞାମ ନୟାଗଡ କଗତ୍ସିଂହପୁର କେନ୍ଦ୍ରାପଡା ଯାଜପୁର ଭଦ୍ରକ ବାଲେଶ୍ୱର ବଲାଙ୍ଗୀର ଖୋର୍ବ୍ଧା ପୁରୀ ଓ କଟକ

ତେବେ ସଟ୍ଡାଉନ ସମୟରେ ମୋ ବସ୍ ସେବା ବନ୍ଦ ରହିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି

ଏହି ନିୟମ ସମ୍ଠ ସରକାରୀ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାଦ୍ରାସା ଓ ସଂସ୍କୃତ ଟୋଲ୍ କ୍ଷେତ୍ରରେ ଲାଗୁ ହେବ